ଗ୍ରୀନ ଅରେଞ୍ ଏବଂ ରେଡ ଜୋନକୁ ଦୂଷିରେ ରଖ୍ ଏହି ମାର୍ଗଦର୍ଶିକା ପ୍ରକାଶ ପାଇବ ବୋଲି ଜଶାପଡିଛି

ଆକି ନ୍ତାଦିଲ୍ଗୀରେ ଗଣମାଧ୍ଧମକୁ ଏ ସଂପର୍କରେ ସ୍ଚନା ଦେଇ ଶ୍ରୀମତୀ ସୀତାରମଣ ଆତ୍କନିର୍ଭର ଭାରତ ଅଭିଯାନ ଅଧୀନରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି

ରାଜ୍ୟରେ ଆଉ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ର୍ୟ ହୋଇଛି

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ସୁବ୍ଧା ଏହା ଅତି ତୀବ୍ର ସାମୁଦ୍ରିକ ଝଡ଼ରେ ପରିଶତ ହୋଇପାରେ

ତେବେ ରାକ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଲାଗି ସତର୍କ ସୂଚନା ଜାରି କରାଯାଇଛି

ଆସନ୍ତାକାଲି ଆଉ ଚାରୋଟି ଟ୍ରେନ ପହଞ୍ ବାର ସନ୍ତାବନା ରହିଛି